ପାକ୍ ଟେରରିଷ୍ଟ ଆତଙ୍କବାଦକୁ ପ୍ରୋହାହନ ଦେଉଥିବା ପାକିସ୍ତାନକୁ ବିଶ୍ୱ ସମୁଦାୟ ଏକଘରିଆ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ଭାରତ ଆହ୍ୱାନ ଦେଇଛି

ଏହି ସମ୍ମଳିନୀରେ ଭାରତ ଦୂଢ଼ତାର ସହ ଘୋଷଣା କରିଛି ଜନ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ ମଧ୍ୟ ପାକସ୍ତାନ ସୀମାପାର ଆତଙ୍କବାଦ ଯଥାଶୀଘ୍ର ବନ୍ଦ୍ କରିବାପାଇଁ ଭାରତ ଆହ୍ୱାନ ଦେଇଛି ଏହି ସମ୍ମିଳନୀରେ ଲୋକସଭା ବାଚାସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଯାଇଥିବା ପ୍ରତିନିଧିସ୍ତରୀୟ ଗୋଷ୍ଠୀ ପାକିସ୍ତାନ ମାଟିରୁ ସୃଷ୍ଟ ଆତଙ୍କ ବାଦକୁ ସମୂଳେ ବିନାଶ ପାଇଁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଭାରତ ଚୀନ ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଦିଗରେ ପଦକ୍ଷେପ ନେବାକୁ ପୁଣି ଥରେ ସହମତି ପ୍ରକାଶ ପାଇଛି ଗତକାଲି ଉଭୟ ଦେଶର ସୀମା ବ୍ୟାପାର ସମ୍ପର୍କିତ କମିଟିର ଅଷ୍ଟାଦଶ ବୈଠକ ପରେ ଏହା କୁହାଯାଇଛି ଭାରତ ପକ୍ଷରୁ ବିଦେଶ ମନ୍ତ୍ରଶାଳୟର ପୂର୍ବ ଏସିଆ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚୀନ୍ ପ୍ରତିପକ୍ଷଙ୍କ ସହ ବୈଠକରେ ସାମିଲ୍ ହୋଇଥିଲେ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଉଭୟ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ ନେଇ ସୌହାର୍ଦ୍ଧ୍ୟପୂର୍ଷ ଆଲୋଚନା ହୋଇଛି ଏଥିରେ ଉଭୟ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଉଭୟ ଦେଶ ପ୍ରକୃତ ସୀମା ରେଖାରୁ ସମ୍ପର୍ଣ୍ଣ ସେନା ଅପସାରଣ କରିବେ ପୂର୍ବରୁ ହୋଇଥିବା ବୁଝାମଣ ଏବଂ ପ୍ରୋଟୋକଲ୍ ଅନୁଯାୟୀ ସୀମାରେ ଶାନ୍ତି ଏବଂ ସହାବସ୍ଥାନ ବଜାୟ ରଖିବା ଦିଗରେ ବୈଠକରେ ମତ ପ୍ରକାଶ ପାଇଥିବା ମୁଖପାତ୍ର କହିଛନ୍ତି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଉଭୟ ଦେଶ ସାମରିକ ଏବଂ କୃଟନୈତିକ ସ୍ତରରେ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ କଥାବାର୍ତ୍ତା ଜାରି ରଖିବା ସହ ଆଗାମୀ ଦିନରେ ସାମରିକ ବୈଠକରେ ମିଳିତ ହେବେ ବୋଲି ଜଣାପଡ଼ିଛି

ଭାରତ ମାଳଦ୍ୱୀପ ଆସନ୍ତା ମାସରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସିଧାସଳଖ ଜଳପଥରେ ପରିବହନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ସମୟରେ ଏନେଇ ସହମତି ପ୍ରକାଶ ପାଇଥିଲା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କୋଚିନ୍ ଏବଂ ଟ୍ରଟିକୋରିନ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ ଗତବର୍ଷ ଯାତ୍ରୀ ଏବଂ ସାମଗ୍ରୀ ପରିବହନ ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା

ଏଥିରେ ଫଳ ପନିପରିବା ଖାଦ୍ୟଶସ୍ୟ ବୈଦ୍ୟୁତିକ ଯନ୍ତପାତି ଔଷଧ ନିର୍ମାଣ ସାମଗ୍ରୀ ଆଦି ପରିବହନ କରାଯିବ ବୋଲି ଜଣାପଡ଼ିଛି

ଏଥିସହିତ କରୋନା କନିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ କରୋନା ନମୁନା ପରୀକ୍ଷା ବୃଦ୍ଧି ପାଉଛି

ସ୍ୱଶାନ୍ତ ସିବିଆଇ ବଲିଉଡ଼୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଆଜି ସିବିଆଇ ଅଧିକାରୀମାନେ ମୁମ୍ୟାଇ ଡିସିପି କାର୍ଯ୍ୟାଳୟ ଏବଂ ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ରେ ପହଞ୍ଚୁଛନ୍ତି ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କୁ ସିବିଆଇ ଅଧିକାରୀମାନେ ରହୁଥିବା ଅତିଥି ଭବନକୁ ଡାକି ପଚରା ଉଚରା କରିବା ପରେ ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ରେ ପହଞ୍ଚ ଛନ୍ତି ମୁମ୍ୟାଇ ଡିସିପିଙ୍କଠାରୁ ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ତଦନ୍ତର ଦସ୍ତାବିଜ୍ ଆଣିବା ପରେ ସିବିଆଇ ପକ୍ଷର୍ ଏହି ଘଟଣାର ଯାଞ୍ଚ୍ ଜୋର୍ଦାର୍ କରାଯାଇଛି ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବିହାର ପୁଲିସ୍ର ପଦକ୍ଷେପକୁ ସଠିକ୍ ଦର୍ଶାଇବା ସହ ବିହାର ସରକାରଙ୍କ ସିବିଆଇକୁ ତଦନ୍ତ ହସ୍ତାନ୍ତର ପ୍ରକ୍ରିୟାକ୍ର ଗ୍ରହଣ କରିଛି ଜାବ୍ଡ଼େକର ଶ୍ନଭେଚ୍ଛା କେନ୍ଦ୍ର ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଚଳିତ ଥର ଆତ୍କନିର୍ଭରତା ବିଷୟ ଉପରେ କାତୀୟ ଚଳଚ୍ଚିତ୍ର ବିକାଶ ନିଗମଦ୍ୱାରା ଏହି ଅନ୍ଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ମନ୍ତୀ ଶ୍ରୀ ଜାବ୍ଡେକର ଏକ ଟ୍ୱିଟ୍ କରି ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ପର୍ଯ୍ୟାୟରେ 'ଆମ୍ ଆଇ' କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଅଭିଜିତ୍ ପଲ୍ ପ୍ରଥମ ପୁରସ୍କାର ପାଇଥିବାବେଳେ 'ଅବ୍ ଇଣ୍ଡିଆ ବନେଗା ଭାରତ' ପାଇଁ ଦେବୋଜୋ ସଞ୍ଜୀବ୍ ଦ୍ୱିତୀୟ ପୁରସ୍କାର ଏବଂ 'ଟେନ୍ ରୁପିଜ୍' ପାଇଁ ଯୁବରାଜ ଗୋକୁଲ୍ ତୃତୀୟ ପୁରସ୍କାର ଜିତିଛନ୍ତି ପାଟନା ଇଲେକ୍ସନ୍ ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏଥିପାଇଁ ଆସନ୍ତା ସେପ୍ଟେମ୍ବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ନିର୍ବାଚନକୁ ଆଖିଆଗରେ ରଖି ସେ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଗତକାଲି ଏକ ସାମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ରାଜ୍ୟ ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ ତାଙ୍କ ଦଳ ଏହି ନୀତିକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ ସେ କହିଛନ୍ତି ଆମେ ଶାସନ କରୁ ନାହୁଁ ସେବା କରୁଛୁ ସେବା ଆମର ଧର୍ମ ବୋଲି ନୀତିଶ କୁମାର କହିଛନ୍ତି

ତେବେ ଏନେଇ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ

କୃଷି ଉତ୍ପାଦିତ ଦ୍ରବ୍ୟର ସହଜ ବିକ୍ରିବଟା କ୍ଷେତ୍ରରେ ସଂସ୍କାର ଆଶିବାପାଇଁ ସରକାର ଉଦ୍ୟମ କରୁଛନ୍ତି